ଏଥିସହିତ ଏହି ମହାନ ପର୍ବର ସିଧା ପ୍ରସାରଣ ବ୍ୟବସ୍କା ନିର୍ଦ୍ଦିଷ୍ ଚ୍ୟାନେଲ୍ରେ ସିମିତ ହୋଇ ରହିଗଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ବାଧା ସୃଷ୍କ ହେବ

ଉର୍ଜା ଷେତ୍ରରେ ମିଳିତ ପ୍ରୟାସ ପ୍ରୟାସ ଲାଗି ଖୁବ୍ ଶୀଘ୍ର ଯୁଗ୍ମ ବେିଠକ ପାଇଁ ଉଭୟ ଦେଶ ସହମତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଏହାଛଡ଼ା ବିଶ୍ୱ ତୈଳ ମୂଲ୍ୟକୁ ସ୍ଥିର ରଖିବାରେ ଆମେରିକାର ଭୃମିକା ନେଇ ମଧ୍ଧ ସେ ଆଲୋଚନା କରିଛନ୍ତି ବୋଲି ଶ୍ରୀ ପ୍ରଧାନମନ୍ତୀ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି

ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତୀଙ୍କ ଅଧ୍ଘକ୍ଷତାରେ ଅନୁଷ୍ଷତ ମିଲେଟ୍ ମିଶନ ବୈଠକରେ ଏହା ସ୍ଚିର ହୋଇଛି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ସହ ସହରାଞ୍ଚଳରେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ ପ୍ରକାର ଖାଦ୍ୟ ଦ୍ରବର ଚାହିଦାକୁ ପ୍ରୋସାହିତ କରିବା ପାଇଁ ଶ୍ରୀ ପାତ୍ବୀ ନିର୍ଦ୍ଦେଶ ଦେଇଛନ୍ତି

ଏହି ପ୍ରସ୍ତାବ ଅନୁଯାୟୀ ପ୍ରତି କାର୍ଡ଼୍ ପିଛା ଏକ ଟଙ୍ଙା ଦରରେ ଏକ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବାକୁ ଥିବା ବେଳେ ମାଲକାନଗିରି କିଲ୍ଲାର ହିତାଧିକାରୀଙ୍କୁ ଦୁଇ କିଲୋ ମାଣ୍ଡିଆ ମିଳିବ ବୋଲି ବୈଠକରୁ ସୂଚନା ମିଳିଛି

ଏହି ସମସ୍ତ ଟଙ୍ଙା ଓ ଅଳଙ୍କାରକୁ ମନିର ପକ୍ଷରୁ ସ୍ଥାନୀୟ ଏକ ବ୍ୟାଙ୍କରେ ଜମା କରାଯାଇଛି ଦୁର୍ଘଟଣା ମାଲକାନଗିରି କିଲ୍ଲାର ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିରେ ଗତକାଲି ସକ୍ଷ୍ୟାରେ ଏକ କମାଣ୍ଡର ଗାଡ଼ିର ବ୍ରେକ୍ ଫେଲ୍ ହେବା ଯୋଗୁଁ ଦୂଇ ଜଣଙ୍କର ମୃତ୍ୟୁ ହୋଇଛି

ଗାଡ଼ିଟି ଭାରସାମ୍ୟ ହରାଇ ପଛକୁ ଗଡ଼ିବା ସହ ଘାଟି ତଳକୁ ଓଲଟି ପଡ଼ିଥିଲା

ଘଟଣା ସ୍କୁଳରେ ପୁଲିସ୍ ପହଞି ତଦନ୍ତ ଆର ଦୁର୍ଘଟଣା ଭଦ୍ରକ ଭଦ୍ରକ ଜିଲ୍ଲା ଭଶ୍ତାରିପୋଖରୀ ଥାନା ଅନ୍ତର୍ଗତ କୋରକୋରା ଗ୍ରାମରେ ଏକ ଦୁର୍ଘଟଶାରେ ଜଣେ ବ୍ୟକ୍ତିଙ୍କର ମୃତ୍ଧୁ ହୋଇଛି

ପୁଲିସ୍ ଘଟଣା ସ୍ଥଳରେ ପହଞ୍ ି ସମ୍ମକ୍ତ ଚାଳକକୁ ଗିରଫ୍ କରିବା ସହ ତଦନ୍ତ କାରି ରଖିଛି

ଗତକାଲିର ମ୍ୟାଚ୍ରେ ଭାରତ ପକ୍ଷର୍ ଆକାଶଦୀପ ସିଂହ ହାଟ୍ରିକ୍ ଗୋଲ୍ କରିଥିଲେ